ଏବଂ ରାକ୍ୟରେ ହ୍ରାସ ପାଇଛି ଶୀତର ପ୍ରକୋପ

ବେସାମରିକ ବିମାନ ଚଳାଚଳ ମନ୍ତଶାଳୟକୁ ଏହି ପରାମର୍ଶ ମଧ୍ଧ ଦିଆଯାଇଛି

ସ୍ୱାସ୍କ୍ୟ ଏବଂ ପରିବାର କଲ୍ୟାଣ ମନ୍ତଶାଳୟ ସହ ଆବଶ୍ୟକ ପରାମର୍ଶ କରି ବେସାମରିକ ବିମାନ ଚଳାଚଳ ମନ୍ତଶାଳୟ ଏପରି ବ୍ୟବସ୍ତା କାର୍ଯ୍ୟକାରୀ କରିବ

ତେବେ ଚିଲିକା ତୀରେ ପ୍ରିୟତମା ଅଗ୍ୱିପରୀକ୍ଷା ମେଘମୁକ୍କି ଶୀତରାତି ଜୀବନ ସଂଗ୍ରାମ ପାଇଁ ତାଙ୍କୁ ଜାତୀୟ ପୁରସ୍କାର ମିଳିଥିଲା

ସେ ପ୍ରଥମ ଓଡିଆ ନିର୍ଦ୍ଦେଶକ ଯିଏ କି ଓଡିଆ ବଙ୍ଗଳା ଅହମିୟା ଏବଂ ତେଲୁଗୁ ଭାଷାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଶୀର୍ଷ ସ୍ତରରେ ପହଞ୍ଚପାରିଥିଲେ

ଏକ ବାର୍ତ୍ତାରେ ସେ ସ୍ୱର୍ଗତ ମହାପାତ୍ରଙ୍କୁ ଭାରତୀୟ ସଙ୍ଗୀତ ଜଗତର ଅମଳିନ ପ୍ରତିଭାଭାବେ ବର୍ଷ୍ନା କରିଛନ୍ତି ମୁଖ୍ୟମନ୍ତୀ ତାଙ୍ଙ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଶାଇବା ସହ ଅମର ଆତ୍କାର ସଦ୍ଗତି କାମନା କରିଛନ୍ତି ସ୍ୱର୍ଗତ ମହାପାତ୍ରଙ୍କ ଶୋକକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ମନ୍ନ କରାଯିବ ବୋଲି ମ୍ରଖ୍ୟମନ୍ତୀ ଘୋଷଣା କରିଛନ୍ତି